ଏଥିରେ କେନ୍ଦ୍ର ଆସିବାସୀ କଲ୍ୟାଶ ମନ୍ତୀ କୁଏଲ ଓରାମ ଯୋଗ ଦେଇଥିଲେ ସେ କହିଥିଲେ ଯେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଦୂରଦୂଷ୍ ଯୋଗୁଁ ଦେଶର ଅଶସଂଗଠିତ କେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବେଶ୍ ଉପକୃତ ହୋଇପାରିବେ

ଏହି ଯୋଜନା ଅଣସଂଗଠିତ ଶ୍ରମିକମାନଙ୍କୁ ବୁଦ୍ଧାବସ୍ଷାରେ ସହାୟତା କରିବା ସହ ସାମାଜିକ ସ୍ପରକ୍ଷା ପ୍ରଦାନ କରିବ

ଆମିକସକ୍ୟରୀ ରଂକିତ କୁମାର ରିପୋର୍ଟ ଦାଖଲ କରିଛନ୍ତି

ଏଥିରେ ପକ୍ଷଭୁକ୍ତ ହେବାକୁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଆବେଦନ କରିଛନ୍ତି

ସଚିବାଳୟରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହୁରେ ଅନୁଷ୍ଷତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ଗତ ପାଞ୍ ବର୍ଷର ଶାସନ କାଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କ ଆଶା ପୂରଣରେ କେତେଦ୍ର ସଫଳ ହୋଇଛି ତାହାର ସମୀକ୍ଷା କରାଯିବ

ସେ ଆହୁରି କହିଛନ୍ତି ଯେ ରାକନୀତିରେ ରହିଥିଲେ ତାଙ୍କ ଟିକେଟ୍ କଟାଯାଇ ନଥାନ୍ତା କେବଳ ସାମ୍ବାଦିକତା ଓ କେତେକ ସମସ୍ୟା ପାଇଁ ସେ ଏଭଳି ନିଷ୍ବଉି ନେଇଛନ୍ତି ସେ କହିଛନ୍ତି ଓଡ଼ିଶାରେ ନିରପେଷ ଓ ନିର୍ଭୀକ ସାମ୍ଘାଦିକଙ୍କ ଅଭାବ ରହିଛି ତେଣ୍ର ଏ ଦିଗରେ ସେ ମନୋନିବେଶ କରିବେ

ସ୍ଯିଧାନ ବଂଚାଅ ସଂଘର୍ଷ ସମିତି ମାଲକାନଗିରିର ଆବାହକ ଜାରା ଶବର ମାଡ଼ିଙ୍କ ନେତୃତ୍ୱରେ ଆଜି ଶତାଧିକ ସମିତି ଓ ଆଦିବାସୀ ସଂଘର କର୍ମକର୍ତା ମାଲକାନଗିରି ସହରର ସମସ୍ତ ମୂଖ୍ୟ ରାସ୍ତାରେ ଠିଆ ହୋଇ ରାସ୍ତାରୋକ କରିଥିଲେ ବନ୍ଦର ଡାକରା ଯୋଗୁଁ ମାଲକାନଗିରି ସହରର ଦୋକାନ ବଜାର ଓ ଯାନବାହାନ ଚଳାଚଳ ସମ୍ମୂର୍ଶ୍ୱ ବନ୍ଦ ରହିଥିବାବେଳେ ଅନ୍ୟାନ୍ୟ ସହରକୁ ଯାନବାହାନ ଚଳାଚଳ ବଦ ରହିଛି

ଏହି ଘଟଣାରେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ବଟ କରାଯାଉଛି

ଘଟଶାସ୍ଚଳରେ ଉତେଜନା ଆଶଙ୍କାରେ ପୋଲିସ୍ ମୁତୟନ ହୋଇଛନ୍ତି

ଆଜି ସକାଳେ ତାଙ୍କର ଅସ୍ୱାଭାବିକ ଭାବରେ ମୃତ୍ଧ୍ ଘଟିଛି ବୋଲି ଅଭିଯୋଗ ହୋଇଛି ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ୱଷ୍ୟ ହୋଇପାରିନାହି

ସୂଚନା ଅନୁସାରେ ଏକ ପିସିଆର୍ ଭ୍ୟାନ୍ ବାଇକ୍ ଓ କାର୍କୁ ଧକ୍କ ଦେଇଥିଲା

ପାଣିପାଗ ରାକ୍ୟରେ ପାଶିପାଗରେ ପରିବର୍ଭନ ଦେଖାଦେଇଛି ସାମାନ୍ୟ ଖରା ସାଙ୍ଗକୁ ପାଗ ମେଘ୍ବଆ ରହିଛି

ଏହିସବୂ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ